ଏହିସବୁ ପ୍ରକଳ୍ପଗୁଡ଼ିକ ଶକ୍ତି ରେଳବାଇ ଜଳସେଚନ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ କରିବ

ଏହାଛଡ଼ା କାମ୍ମ କାଶ୍ୱୀରର ସମସ୍ତ ସରକାରୀ ହସ୍କିଟାଲ୍ରେ ରାତିରୁ ବ୍ରଡ୍ବ୍ୟାଣ୍ଡ ଇକ୍ଷରନେଟ୍ ସେବା ପୁନଃ କାର୍ଯ୍ୟକ୍ଷମ କରାଯାଇଛି ଜାମ୍ମୁଠାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଜାମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନସଲ୍ ଏହି ସ୍ବଚନା ଦେଇଛନ୍ତି ସେ କହିଛନ୍ତି କାଠୁଆ କିଲ୍ଲାର ଲଖନପୁର ଅନନ୍ତନାଗ ଜିଲ୍ଲାର ଲୋୟର ମୁଣ୍ଡା ସମେତ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ରେଳ ଷ୍ଟେସନ ବିମାନ ବନ୍ଦର ଓ ଅନ୍ୟ ସମସ୍ତ ସ୍ଥାନରେ ଥିବାର ଟୋଲ୍ ପ୍ଲାଜାଗୁଡ଼ିକୁ ଆଜିଠାରୁ ଉଠାଇ ଦିଆଯାଇଛି

ଏ ନେଇ ଅର୍ଥମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିସାରିଛି ସେ ପ୍ରଶି କହିଛନ୍ତି ଯେ ଉପଦେଷ୍ଟା କେକେ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚଷମତା ସଂପନ୍ନ କମିଟି ଗଠନ କରାଯିବ ଯାହା ଅତ୍ୟାଧୁନିକ ପ୍ରତିଯୋଗିତାମ୍ବଳକ ଶିଳ୍ପ ଏବଂ ବିନିର୍ମାଣ କ୍ଷେତ୍ରର ବିକାଶ ଦିଗରେ କାର୍ଯ୍ୟ କରିବା ସହ ଅଂଶୀଦାରମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବ

ଏନ୍ଆଇଏ ପକ୍ଷରୁ କୁହାଯାଇଛି ଯେ ଚାନ୍ଦେଲ ଜିଲ୍ଲାର ଚାମୋଲ ସାଜିର ତମ୍ପକ୍ ରାସ୍ତାରେ ଚତ୍ରର୍ଥ ଆସାମ ରାଇଫଲ୍ସ ଉପରେ ଆକ୍ରମଣ କରାଯାଇଥିଲା ପିପୁଲ୍ସ ଲିବରେସନ୍ ପାର୍ଟି ଏବଂ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ଏନ୍ଆଇଏ ପକ୍ଷରୁ କୁହାଯାଇଛି ଏହି ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା

ଭାରତୀୟ ମହାକାଶ ଗବେଷଣା ସଂଗଠନ ଚନ୍ଦ୍ର ଦକ୍ଷିଣ ମେରୁରେ ଏହାକୁ ଅବତରଣ କରାଇବା ପାଇଁ ଯୋଜନା କରିଥିଲା କେରଳ ରବିଶଙ୍କର ପ୍ରସାଦ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଦୂଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ସମଗ୍ର ଦେଶକୁ ଏକତ୍ର କରି ରଖିଛି ଏବଂ ଏହା ଆଇନଗତ ଓ ସାୟିଧାନିକ କେରଳ ବିଧାନସଭାରେ ଏହି ଆଇନ ପ୍ତ୍ୟାହାର ଦାବିରେ ଗୃହୀତ ହୋଇଥିବା ସଂକଳ୍ପ ପରେ ଥିରୁବନନ୍ତପୁରମ୍ଠାରେ ଗତକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ କେବଳ ସଂସଦର ହିଁ ନାଗରିକତା ସଂପର୍କରେ କୌଣସି ଆଇନକୁ ଗୃହୀତ କରିବାର ଅଧିକାର ରହିଛି କେରଳ ବିଧାନସଭା ଭଳି ଅନ୍ୟ କୌଣସି ବିଧାନସଭା ତାହା କରିପାରିବେ ନାହିଁ ନାଗରିକତା ସଂଶୋଧନ ଆଇନ ଦେଶର କୌଣସି ନାଗରିକ ବିରୁଦ୍ଧରେ ନୁହେଁ

ଜେକେ ହାଇଓ୍ବେ ପ୍ରୋଜେକ୍ଟସ କେନ୍ଦ୍ରଶାସିତ ଅଞ୍ଚଳ ଜାନ୍ଗୁ କାଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଜାତୀୟ ରାଜପଥ ଭିଭିଭୂମି ଉନ୍ନୟନ ନିଗମ ଲିମିଟେଡ୍କୁ ରାମ୍ବାନ୍ରୁ ବନିହାଲ୍ ଚାରିଥାକିଆ ରାଜପଥ ଏବଂ ଚେନ୍ନାଇରୁ ସୁଦାମାଦେବ୍କୁ ସଂଯୋଗ କରୁଥିବା ଦୁଇପାଖିଆ ରାସ୍ତାକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ଜାମ୍ମୁଠାରେ ଏକ ବୈଠକରେ ଉପରାଜ୍ୟପାଳ ଏହି ସବୁ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ରାମ୍ବାନ୍ରୁ ବନିହାଲ୍ ଚାରିଥାକିଆ ରାଜପଥ ଏବଂ ଚେନ୍ନାଇରୁ ସୁଦାମାଦେବ୍କୁ ସଂଯୋଗ କରୁଥିବା ଦୁଇପାଖିଆ ରାସ୍ତାକାର୍ଯ୍ୟର ବର୍ତ୍ତମାନର ସ୍ଥିତାବସ୍ଥା ସଂପର୍କରେ ସମୀକ୍ଷା କରିବା ସହ କାଞ୍ଗୁ ଅଖ୍ନୁର୍ ରୋଡ୍ ଚାରିଥାକିଆ ରାସ୍ତା ଏବଂ ଚେନ୍ନାଇ ସୁଦାମାଦେବ ରାସ୍ତା ଅନ୍ତର୍ଗତ ଜେମୋହାର ଏବଂ ଜୋଜିଲା ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ସଂପର୍କରେ ମଧ୍ୟ ସମୀକ୍ଷା କରିଚ୍ଚନ୍ତି

ଚେନ୍ନାଇରେ ହଜାର ହଜାର ଲୋକ ଐତିହ୍ୟ ସଂପନ୍ନ ମାରିନା ବିଚ୍ ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଏକାଠି ହୋଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ଗୋଆ ସମୁଦ୍ରକୂଳର ବିଭିନ୍ନ ସ୍ଥାନରେ ନବବର୍ଷକୁ ସ୍ୱାଗତ କରିବା ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯେଉଁଥିରେ ପର୍ଯ୍ୟଟକମାନେ ମଧ୍ୟ ଭାଗ ନେଇଥିଲେ ଦୁବାଇର ବୁର୍ଜ ଖଲିଫା ସମେତ ବିଭିନ୍ନ ସ୍ଥାନରେ ଆତସବାଜୀ ମାଧ୍ୟମରେ ଲୋକେ ନବବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା ଭାବେ ପରିଚିତ ବୁର୍ଜ ଖଲିଫାରେ ଆତସବାଜୀ ଏବଂ ରଙ୍ଗୀନ ଆଲୋକ ସହ ନୂତ୍ୟରତ କୃତ୍ରିମ ଝରଣାର ଶୋଭା ସମସ୍ତଙ୍କୁ ବିମୋହିତ କରିଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ନୂଆବର୍ଷ ଏବଂ ନୂଆ ଶତାବ୍ଦୀର ସକାଳ ଏପରି ଏକ ସମୟ ଯାହା ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଦୟାଳୁଭାବ ପ୍ରଦର୍ଶନ କରିବା ପାଇଁ ଆମକୁ ପ୍ରତିଶ୍ରୁତିବଦ୍ଧ କରାଏ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ତାଙ୍କ ବାର୍ତ୍ତାରେ ମାନବତା ଓ ସମାଜ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ପାନ କରିଛନ୍ତି ବିଶ୍ୱବାସୀଙ୍କ ସୁଖ ଶାନ୍ତି ଏବଂ ସମୃଦ୍ଧି କାମନା କରିବା ପାଇଁ ଆହ୍ୱାନ ଜଣାଇଛନ୍ତି

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ଦ୍ୱିତୀୟ ସ୍ଥାନ ଓ ଗୁଜରାତର ସୁରତ ପ୍ରଥମ ତ୍ରୟୋମାସିକରେ ତୂତୀୟ ସ୍ଥାନରେ ରହିଛି ସେହିପରି ଦ୍ୱିତୀୟ ତ୍ରୟୋମାସିକରେ ଗୁଜରାତର ରାଜକୋଟ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନଭି ମୁମ୍ବାଇ ତୂତୀୟ ସ୍ଥାନରେ ରହିଛି ୟୁଏସ୍ ଚାଇନା ଟ୍ରେଡ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଚଳିତ ମାସରେ ହ୍ପାଇଟ୍ ହାଉସ୍ଠାରେ ସେ ଚୀନ୍ ସହିତ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟିକ ବୁଝାମଣା କରିବେ ଗତକାଲି ଟ୍ୱିଟ୍ କରି ସେ କହିଛନ୍ତି ଯେ ଆମେରିକା ଚୀନ୍ ବାଶିଜ୍ୟିକ ସଂପର୍କ ନେଇ ଆଲୋଚନା କରିବା ପାଇଁ ସେ ନିକଟରେ ବେଜିଂ ଗସ୍ତ କରିବେ

ସୁଦାନ ସରକାର ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଗତ ସପ୍ତାହରେ ଶାନ୍ତି ବୁଝାମଣା ହୋଇଛି ଏହି ବୁଝାମଣା ଯୋଗୁଁ ଆଗାମୀ ଦିନରେ ଶାନ୍ତି ପ୍ରତିଷ୍ଠା ନେଇ ଅନ୍ୟ ବିଦ୍ରୋହୀ ଗୋଷ୍ଠୀ ସହ ବୁଝାମଣା ପାଇଁ ମାର୍ଗ ପ୍ରଶସ୍ତ ହେବ